ରାତି ପାହିଲେ ହେବ ଭୋଟ୍ ଗଣତି

ଏହାରି ଭିତରେ ବନ୍ଦ ହୋଇ ରହିଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ

ଗଶତିକେନ୍ଦରେ ସିସିଟିଭି ଏବଂ ଭିଡ଼ିଓଗ୍ରାଫିର ମଧ ବ୍ୟବସ୍ରା କରାଯାଇଛି

ସେଠାରେ ଏଲ୍ଇଡି ଟିଭି ଲଗାଯିବା ସହ ଭୋଟ୍ ଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀ ଏକ ମୋବାଇଲ୍ ଏଟିଏମ୍ର ଫ୍ଲାଗ୍ ଅଫ୍ କରିଛନ୍ତି

ଘଟଣାସ୍ତ୍ରଳରେ କଗନ୍ପାଥ ବେହେରା ଓ ତାଙ୍ ଭାଇ ଆଶୁତୋଷ ବେହେରାଙ୍ ମୃତ୍ୟୁ ହୋଇଥିବା ବେଳେ ତାଙ୍ ପୁଅ ବିନାୟକ ବେହେରା ଓ ଚାରିବର୍ଷର ଝିଅ ଏବଂ ପାଞ୍ଚମାସର ଶିଶ୍ରର ଭବାନୀପାଟଶା ମୁଖ୍ୟ ଚିକିସାଳୟରେ ମୃତ୍ଧୁ ଘଟିଛି

ହତ୍ୟାକାଣ୍ଡ ବାରିପଦା ସଦର ଥାନା ଅନ୍ତର୍ଗତ ତାଡ଼କିଶୋଳ ଗ୍ରାମର ଶ୍ୟାମ ମାଖଣ୍ଡି ଗତକାଲି ରାତିରେ ଦୁଇପତ୍ନୀଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିଛି

ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି

ଆଗାମୀ ପାଞ ଦିନ ପର୍ଯ୍ୟନ୍ତ ଗ୍ରୀଷ୍କର ପ୍ରକୋପ ଜାରି ରହିବ ବୋଲି କୁହାଯାଇଛି

ତେବେ ଅଂଶୁଘାତ କନିତ ମୁତ୍ୟୁ ସଂଖ୍ୟା ନେଇ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ